ଛତିଶଗଡ଼ ପୁଲିଂ ଛତିଶଗଡ଼ ବିଧାନସଭା ପାଇଁ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ

ନିର୍ବାଚନକୁ ଅବାଧ ମୁକ୍ତ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି

ମଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଦେଇ ଭୋଟରମାନଙ୍କୁ ପ୍ରଭାବିତ କରିବା ଘଟଣା ରୋକିବା ନିମନ୍ତେ ପୁଲିସ୍ ପକ୍ଷରୁ ଫ୍ଲାଇଂ ସ୍କାର୍ଡ଼ମାନ ଗଠନ କରାଯାଇଛି

ମହିଳା କର୍ମଚାରୀଙ୍କ ଦ୍ୱାରା ଏହିସବୁ ବୁଥ୍ ପରିଚାଳିତ ହେଉଛି ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ସେଲ୍ଫି ଜୋନ୍ମାନଙ୍କ ପ୍ରତିଷ୍ଠା କରାଯାଇ ନ୍ତଆ ଭୋଟରମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ରଖାଯାଇଛି

ଜେକେ ପଞ୍ଚାୟତ ଆଜି ଜାମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ

ସକାଳ ଆଠଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଦିନ ଦୁଇଟା ପର୍ଯ୍ୟନ୍ତ ଚାଲିବ ଏବଂ ଏହା ପରେ ପରେ ଗଣତି କାର୍ଯ୍ୟ କରାଯିବ

ନିର୍ଦ୍ଦଳୀୟ ଭିଭିରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୂଢ଼ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ରାଜସ୍ଥାନ ତେଲଙ୍ଗାନା ସିକ୍ୟରିଟି ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଦାଖଲ ହୋଇଥିବା ମନୋନୟନପତ୍ର ଗୁଡ଼ିକର ଯାଞ୍ଚ କାର୍ଯ୍ୟ ଆଜି ଆରମ୍ଭ ହେବ ଗତକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିଲା ଗୁରୁବାର ସୁଦ୍ଧା ମନୋନୟନପତ୍ର ପ୍ରତ୍ୟାହାର କରିହେବ

ଏମ୍ପି ମିଜୋ ମଧ୍ୟପ୍ରଦେଶ ଓ ମିଜୋରାମ୍ରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଜୋରସୋର ଚାଲିଛି ସବୁ ଦଳର ନେତା ଓ ପ୍ରାର୍ଥୀମାନେ ଏଥିରେ ସାମିଲ ହୋଇଛନ୍ତି

ମଧ୍ୟପ୍ରଦେଶରେ ବିଜେପି ଜାତୀୟ ସଭାପତି ଅମିତ ଶାହା କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ପିୟଷ ଗୋଏଲ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଜ୍ୟୋର୍ତିଆଦିତ୍ୟ ସିନ୍ଦିଆ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭଳି ପ୍ରମୁଖ ନେତାମାନେ ଜୋରସୋର ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ସେମାନେ ବିଭିନ୍ନ ନିର୍ବାଚନୀ ସଭାରେ ନିଜନିଜ ଦଳର ପ୍ରାର୍ଥୀମାନଙ୍କ ଉଦ୍ଦେଶ୍ୟରେ ପ୍ରଚାର କରୁଛନ୍ତି ଆଜି ମଧ୍ୟପ୍ରଦେଶର ଝାବୁଆ ଏବଂ ରେଓ୍ୱାରେ ଦୁଇଟି ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ଗତକାଲି ମୁମ୍ୟାଇଠାରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କ୍ ବୋର୍ଡର ଏକ ବୈଠକରେ ଏହି ନିଷ୍ପଭି ନିଆଯାଇଛି ଏହାଛଡ଼ା ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପୁଞ୍ଜି ଅଭାବରୁ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ତାହାର ଅବସାନ ପାଇଁ ସରକାର ପ୍ରସ୍ତୁତ କରିଥିବା ସ୍କିମ୍କୁ ବିଚାର କରି ଦେଖିବାକୁ ରିଜର୍ଭ ବ୍ୟାଙ୍କ୍କୁ କୁହାଯାଇଛି ଏହି ବୈଠକରେ ଦେଶର ପୁଞ୍ଜି ବ୍ୟାଙ୍କ୍ ଓ ଋଣ ଲଗାଣ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା ଅନାଦେୟ ପୁଞ୍ଜି ଯୋଗୁଁ ବିପୁଳ ଆର୍ଥକ କ୍ଷତିରେ ସମ୍ମୁଖୀନ ହୋଇଥିବା ବ୍ୟାଙ୍କ୍ ସମୁହର ସ୍ଥିତି ସୁଧାରିବା ପାଇଁ କି ପଦକ୍ଷେପ ନିଆଯାଇ ପାରେ ତାହାକୁ ରିଜର୍ଭ ବ୍ୟାଙ୍କ୍ ଆର୍ଥିକ ତଦାରଖ ବୋର୍ଡ ଅନୁଧ୍ୟାନ କରିବ ସେହିଭଳି ରିଜର୍ଭ ବ୍ୟାଙ୍କ୍ ପାଖରେ ଯେଉଁ ବିପୁଳ ବଳକା ପୁଞ୍ଜି ରହିଛି ତାହାକୁ ସରକାରଙ୍କୁ ହସ୍ତାନ୍ତର କରାଯିବ କି ନାହିଁ ସେଥିପାଇଁ ରିଜର୍ଭ ବ୍ୟାଙ୍କ୍ର ଏକ ବିଶେଷଜ୍ଞ ଦଳଗଠନ କରାଯାଇ ସେ ସମ୍ପର୍କରେ ନିଷ୍ପଭି ନିଆଯିବ ଏହି କମିଟିର ରୂପରେଖ କ'ଣ ହେବ ରିଜର୍ଭ ବ୍ୟାଙ୍କ୍ ଓ ଅର୍ଥମନ୍ତ୍ରଣାଳୟର ଅଧିକାରୀମାନେ ବସି ତାହା ସ୍ଥିର କରିବେ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ଏବେ ଯେଉଁ ଆର୍ଥିକ ସଂକଟ ଦେଖାଦେଇଛି ତାହାକୁ ସୁଧାରିବା ପାଇଁ ରଣ ଯୋଗାଣ ସଂକ୍ରାନ୍ତ ପ୍ରସ୍ତାବ ଉପରେ ବିଚାର କରି ଦେଖିବାକୁ ବୋର୍ଡ଼ ରିଜର୍ଭ ବ୍ୟାଙ୍କ୍କୁ ନିର୍ଦ୍ଦେଶ ଦେଇଛି ଆର୍ଥିକ ସ୍ଥିରତା ରକ୍ଷା କରି ଏହି ଉଦ୍ୟୋଗକୁ ରଣ ଯୋଗାଣ ବ୍ୟବସ୍ଥା କରିବାକୁ ଏଥିରେ କୁହାଯାଇଛି

ଏହାଛଡ଼ା ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀ ନଡ଼ିଆ ବଗିଚାର ମାଲିକଙ୍କ ପାଇଁ ମଧ୍ୟ କ୍ଷତିପ୍ରରଣ ରାଶି ମ୍ରଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପ୍ରନଃ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି କିରିନ୍ ରିଜିଜ୍ ରାଷ୍ଟଭାଷା ହିନ୍ଦୀର ବିକାଶ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରିନ୍ ରିଜିଜ୍ କହିଛନ୍ତି

ଜେକେ ରେସ୍କ୍ୟୁ ପ୍ରବଳ ତୁଷାରପାତ ଯୋଗୁଁ ଜାମ୍ମୁ କାଶ୍କୀରର ଜୋଜିଲା ପାସ୍ ନିକଟରେ ଶ୍ରୀନଗର ଲେହ ଜାତୀୟ ରାଜପଥରେ ଫସି ରହିଥିବା ଜାନବାହନ ଓ ଗାଡ଼ିଗୁଡ଼ିକୁ ଉଦ୍ଧାର କରିବା କାର୍ଯ୍ୟ ଚାଲିଛି

ଉଦ୍ଧାରକାରୀ ଦଳଙ୍କୁ ସୀମାନ୍ତ ସଡ଼କ ପ୍ରତିଷ୍ଠାନର କର୍ମଚାରୀ ଏବଂ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ସହାୟତା କରୁଛନ୍ତି

ଏହା ଏବେ ସ୍ଥିର ରହିଛି ଏବଂ ଧୀରେ ଧୀରେ ପଣ୍ଢିମ ଦିଗରେ ଗତି କରି ତାମିଲନାଡୁ ଉପକୂଳକୁ ମୁହାଁଇ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି

ବାମ୍ବୋଲିମ୍ଠାରେ ଥିବା ଶ୍ୟାମା ପ୍ରସାଦ ମୁଖାର୍ଚ୍ଚୀ ଷ୍ଟାଡିୟମରେ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହେବ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଏବଂ ଅଭିନେତା ଅକ୍ଷୟ କୃମାର ପ୍ରମୁଖ ସେଲିବ୍ରିଟି ଭାବେ ଏହି ଉତ୍ସବରେ ଉପସ୍ଥିତ ରହିବେ ଇଫିର ନିର୍ଦ୍ଦେଶକ ଚେତନ୍ୟ ପ୍ରସାଦ କହିଛନ୍ତି ଯେ ଉଦ୍ଘାଟନୀ ସମାରୋହରେ ନିଉ ଇଣ୍ଡିଆ ଏବଂ ବିଭିନ୍ନ ପିଢ଼ିର ସିନେମା ଉପରେ ଦୃଷ୍ଟି ଦିଆଯାଇଛି

'ଦ ଆସପ୍ରେନ୍ ପେପରସ୍' ଉଦ୍ଘାଟନୀ ଏବଂ 'ସିଲଡ୍ ଲିପସ୍' ଉଦ୍ଯାପନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶୀତ ହେବ

ଆଉ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଲେ ସେ ବକ୍ତିଂ ଇତିହାସରେ ସଫଳ ମହିଳା ବକୁର ଭାବେ ଇତିହାସ ସୃଷ୍ଟି କରିବେ